ସରକାରଙ୍କ ଯୋଚ୍ଚନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କୋବିଡ ନାଇଣ୍ଟିନର ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି ଅତ୍ୟନ୍ତ ସହଜ ଓ ଶସ୍ତା ସାବ୍ୟସ୍ତ ହୋଇଛି ତା'ଛଡ଼ା ମାତ୍ର ଏକଘଷ୍ଟା ସମୟ ମଧ୍ୟରେ ଏଥିରୁ ପରୀକ୍ଷାର ଫଳାଫଳ କ୍ଷଣାପଡ଼ୁଛି ଏହି ନୂଆ ନମୁନା ପରୀକ୍ଷା ପଦ୍ଧତି ଏକ ଅତିନିର୍ଭରଶୀଳ ତଥା ସଠିକ୍ ମୋଲେକୁଲାର ଡାୟଗ୍ନୋଷ୍ଟିକ୍ ପଦ୍ଧତି ଯାହାକୁ ସ୍ଥାନାନ୍ତରିତ କରାଯାଇ ପାରୁଥିବା ଏକ ଅତି କ୍ଷୁଦ୍ର ଯନ୍ତ୍ର ସହାୟତାରେ କରାଯାଇ ପାରୁଛି ନମୁନା ପରୀକ୍ଷାର ଫଳାଫଳ ମୋବାଇଲ୍ ଆପ୍ ଜରିଆରେ ଲୋକମାନଙ୍କୁ ଜଶାଇ ଦିଆଯାଇପାରୁଛି

ଏହି ରାଜିନାମା ଅନୁସାରେ ଉଭୟ ଦେଶର ଦକ୍ଷ ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପରସ୍କରର ଅନୁଷ୍ଠାନ ଗୁଡ଼ିକରେ କାମ କରିପାରିବେ ଶାନ୍ତି ଉଦ୍ଦେଶ୍ୟରେ ମହାକାଶର ବ୍ୟବହାର ପାଇଁ ସହଯୋଗ ବୃଦ୍ଧି ସକାଶେ ଭାରତ ଓ ନାଇଜେରିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ସ୍ମାରକପତ୍ରକୁ କ୍ୟାବିନେଟ୍ ଅନୁମତି ପ୍ରଦାନ କରିଛି

ପୃଥିବୀ ପୃଷ୍ଣର ରିମୋଟ୍ ସେନ୍ସିଙ୍ଗ୍ ଉପଗ୍ରହ ଯୋଗାଯୋଗ ଉପଗ୍ରହ ନାଭିଗେସନ୍ ମହାକାଶ ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ଗବେଷଣା ପାଇଁ ଏହା ସାହାଯ୍ୟ କରିବ

କେନ୍ଦ୍ରୀୟ ସଂଗ୍ରହ ଏଜେନ୍ସି ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଲିମିଟେଡ୍ ନାଫେଡ୍ ରାଜ୍ୟର ବିଭିନ୍ନ ସଂସ୍ଥା ଡାଏରେକ୍ଟୋରେଟ୍ ଅଫ୍ ପ୍ଲାନିଂ ଆଣ୍ଡ ମାର୍କେଟିଂ ଓ କାଶ୍ମୁ କାଶ୍ମୀର ହଟିକଲଚର ପ୍ରସେସିଙ୍ଗ୍ ଆଣ୍ଡ ମାର୍କେଟିଂ କର୍ପୋରେସନ୍ ଠାରୁ ସିଧାସଳଖ ଏହି ସେଓ ସଂଗ୍ରହ କରିବ ଏଥିପାଇଁ କୃଷକମାନଙ୍କର ବ୍ୟାଙ୍କ୍ ଜମାଖାତାକୁ ସିଧାସଳଖ ଅର୍ଥ ପଠାଯିବ

ବିଭିନ୍ନ କାତିର ସେଓ ପାଇଁ ଗତବର୍ଷର ମୂଲ୍ୟ ନିର୍ଦ୍ଧାରଣ କମିଟି ଚଳିତ ବର୍ଷ ମଧ୍ୟ ସେଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ କରିବ କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ କମିଟି ଏହି ସେଓ ସଂଗ୍ରହର ତଦାରଖ କରିବେ ସେହିଭଳି ଜାନ୍ପୁ କାଶ୍ମୀର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଇମ୍ପ୍ଲେମେଣ୍ଟେସନ୍ ଆଣ୍ଡ କୋଡିନେସନ୍ କମିଟି ମଧ୍ୟ ସେଓ ସଂଗ୍ରହର ତଦାରଖ କରିବେ ଏହି ନିଷ୍ପଭି ଯୋଗୁଁ ଜାନ୍ମୁ କାଶ୍ମୀରର ସେଓ ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ ଓ ସେମାନଙ୍କୁ ନିଯୁକ୍ତି ମିଳିପାରିବ ତାଛଡ଼ା ଏହା ମଧ୍ୟ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ପାଇବାରେ ସାହାଯ୍ୟ କରିବ ପିଏମ୍ ଦୁର୍ଗାପୂଜା ଆଜି ପବିତ୍ର ମହାଷଷ୍ଠୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଦୁର୍ଗାପୂଜା ଉତ୍ସବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ

ଭିପି ଅଶଫାକ ଉଲ୍ଲା ଖାନ୍ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଅଶଫାକ୍ ଉଲ୍ଲା ଖାନ୍ଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ନାଇଡୁ କହିଛନ୍ତି ଅଶଫାକ୍ ଉଲ୍ଲା ଖାନ୍ ତାଙ୍କର ନିର୍ଭୀକ କାର୍ଯ୍ୟ ଓ ହୃଦୟକୁ ଆନ୍ଦୋଳିତ କରିଦେବା ଭଳି କବିତା ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରାଇଥିଲେ ଶ୍ରୀ ନାଇଡୁ କହିଛନ୍ତି ଦେଶ ପାଇଁ ତାଙ୍କର ମହାନ ବଳିଦାନ ଚିରସ୍କରଣୀୟ ହୋଇ ରହିବ ସୁଶୀଲ ସିଂଘଲ ସୁଶୀଲ କୁମାର ସିଂଘଲ ସୋଲମନ ଦ୍ୱୀପରେ ଭାରତର ପରବର୍ତ୍ତୀ ହାଇକମିଶନର ନିଯୁକ୍ତ ହେବେ

ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତି ଅନୁସାରେ ଶ୍ରୀ ସିଂଘଲ ପୋର୍ଟ ମୋରେସ୍ବି ରେ ରହିବେ

ସେନାବାହିନୀ ମୁଖ୍ୟ କ୍ଷେନେରାଲ୍ ମନୋଜ ନର୍ବଣେ ବିଶାଖାପଟନମ୍ସ୍ଥିତ ଜାହାଜ ନିର୍ମାଣସ୍ଥଳୀଠାରେ ଏହାକୁ ନୌବାହିନୀରେ ସାମିଲ କରିବେ ଏହି ଯୁଦ୍ଧ ଜାହାଜକୁ ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି

ଏହି ଯୁଦ୍ଧ କାହାଜ ନୌବାହିନୀର ଦକ୍ଷତା ବୃଦ୍ଧି କରିବ ଓ ଯୁଦ୍ଧ ଜାହାଜ ନିର୍ମାଣ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବାରେ ସାହାଯ୍ୟ କରିବ ଏହା ମଧ୍ୟ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଅଗ୍ରିମ ପଦକ୍ଷେପ ଏହାକୁ ନୌବାହିନୀରେ ଅନ୍ତର୍ଭୁକ୍ତ କରାଯିବା ପୂର୍ବରୁ ଏହାର ସମସ୍ତ ପରୀକ୍ଷା ସଫଳତାର ସହ ସଂପନ୍ନ ହୋଇଛି ନୌବାହିନୀରେ ସାମିଲ ହେବା ଦ୍ୱାରା ଏହା କେବଳ ନୌବାହିନୀର କ୍ଷମତା ବୃଦ୍ଧି କରିବ ତା'ନୁହେଁ ଏହା ମଧ୍ୟ ଦେଶୀୟ ଜ୍ଞାନକୌଶଳରେ ଯୁଦ୍ଧ ଜାହାଜ ନିର୍ମାଣ କ୍ଷମତା ବୃଦ୍ଧି କରିବ

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଓ ପ୍ରତିରକ୍ଷାମନ୍ତ୍ରୀ ମାର୍କ ଟି ଏସ୍ପର୍ ଏହି କଥାବାର୍ତ୍ତାରେ ଯୋଗ ଦେବାକୁ ଭାରତ ଗସ୍ତରେ ଆସିବେ ଭାରତରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର କଥାବାର୍ତ୍ତାରେ ଅଂଶଗ୍ରହଣ କରିବେ

ତୃତୀୟ ଦୁଇ ଯୁକ୍ତ ଦୁଇ କଥାବାର୍ତ୍ତାରେ ସମସ୍ତ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇବାର ଅନୁମାନ କରାଯାଉଛି ଇଣ୍ଡିଆ ୟୁଏନ୍ ଜାତିସଂଘ ମାନବାଧିକାର କମିଶନର ଏକ ମନ୍ତବ୍ୟ ଉପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବୈଦେଶିକ ଅନୁଦାନ ନିୟନ୍ତ୍ରଣ ଆଇନକୁ ନେଇ ଜାତିସଂଘ ମାନବାଧିକାର କମିଶନ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଥିଲା ଜାତିସଂଘ ମାନବାଧିକାର କମିଶନରଙ୍କ ମନ୍ତବ୍ୟ ଉପରେ କରାଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଏଠାରେ ଏକ ସ୍ୱାଧୀନ ନ୍ୟାୟପାଳିକା କାର୍ଯ୍ୟକରୁଛି ଆଇନ ପ୍ରଣୟନ ହେଉଛି ଏକ ସାର୍ବଭୌମ ସ୍ୱାଧିକାର କିନ୍ତୁ ମାନବାଧିକାର ନାମରେ ଆଇନର ଲଂଘନକୁ କେବେ ବରଦାସ୍ତ କରାଯିବ ନାହିଁ ସେ କହିଛନ୍ତି ଜାତିସଂଘ କୌଣସି ବିବୃତି ଦେବା ପୂର୍ବରୁ ଅଧିକ ତଥ୍ୟ ସଂଗ୍ରହ କରିବା ଉଚିତ ଥିଲା ପୂର୍ବରୁ କାତିସଂଘ ମାନବାଧିକାର କମିଶନର ମିସେଲି ବାସଲେଟ୍ କହିଥିଲେ ଅସନ୍ତୋଷର ସ୍ୱରକୁ ଚପାଇବା ପାଇଁ ବିଭ୍ରାନ୍ତିକର ଆଇନଗୁଡ଼ିକର ପ୍ରୟୋଗ କରାଯାଉଛି

ଏହି କ୍ଷେପଶାସ୍ତର ପରୀକ୍ଷଣ ସମୟରେ ସେଥିରେ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଥିଲା ରାଜସ୍ଥାନର ପୋଖରାନଠାରେ ଆଜି ସକାଳେ ଏହାକୁ ପରୀକ୍ଷା କରାଯାଇଛି

ବର୍ତ୍ତମାନ ଏହା ସେନାବାହିନୀରେ ସାମିଲ ହେବାକୁ ସଂପ୍ରର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି